ସେ କହିଛନ୍ତି ଏହିସବୁ ଜିଲ୍ଲାର କେଉଁ କେଉଁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ସେଗୁଡ଼ିକୁ ଚିହ୍ନଟ କରିବା ଦରକାର ଏବଂ ପରେ ସେହିସବୁ ତ୍ରୁଟିକୁ ସୁଧାରିବା ଉଚିତ ଯାହାଦ୍ୱାରା ସେହିସବୁ ଜିଲ୍ଲା ସଫଳ କିଲ୍ଲାମାନଙ୍କର ସମକକ୍ଷ ହୋଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ସମ୍ପୂକ୍ତ ପକ୍ଷ ଯଦି ଜିଲ୍ଲାର କେବଳ ଗୋଟିଏ କ୍ଷେତ୍ରରେ ପରିବର୍ଭନ ଆଣିବାର ପ୍ରୟାସ କରିବା ଆରମ୍ଭ କରିବେ ତେବେ ଅନ୍ୟାନ୍ୟ ତ୍ରୁଟିକୁ ସୁଧାରିବା କାର୍ଯ୍ୟ ଗତିଶୀଳ ହୋଇପାରିବ ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ପ୍ରଦାନ ସେଥିପାଇଁ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଶିବାକୁ ହେଲେ ଅଭିଯାନ ସଦୂଶ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ସେ ଆହୁରି କହିଛନ୍ତି ଜନସାଧାରଣଙ୍କ ସହଯୋଗ ସବୁ ସମୟରେ ଫଳଦାୟକ ଏବଂ ଯେଉଁଠାରେ ଅଧିକାରୀମାନେ ଜନସାଧାରଣଙ୍କ ସହ କାର୍ଯ୍ୟକରି ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରିଛନ୍ତି ସେଠାରେ ସବୁବେଳେ ସଫଳତା ମିଳିପାରିଛି ଏହିସବୁ ଉଚାକାଂକ୍ଷାପୂର୍ଣ୍ଣ କିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରାଗଲେ ମାନବ ବିକାଶ ମାନଦଣ୍ଡରେ ଭାରତର ମାନ୍ୟତାରେ ବୃଦ୍ଧି ଘଟିପାରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଯୋଗିତାମୂଳକ ସଂଘୀୟ ଗଣତନ୍ତ୍ରର ଭାବଧାରା ଦେଶପାଇଁ ମହତ୍ତ୍ୱପୂର୍ଣ୍ଣ ଏହି ଅବସରରେ ଉଦ୍ବୋଧନ ଦେଇ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଜନକଲ୍ୟାଣ ଯୋକନାଗୁଡ଼ିକର ସୁଫଳ ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ସାଂସଦ ଓ ବିଧାୟକମାନଙ୍କୁ ଆହ୍ୱାନ କରିଥିଲେ ଆମର ସମ୍ଭାଦଦାତା କହିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ହେଉଛି ବିକାଶପାଇଁ ଆମେ ଏହି ସମ୍ମିଳନୀ ପାର୍ଲାମେଣ୍ଟ ସଦସ୍ୟ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟମାନଙ୍କପାଇଁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାର ଏକ ମଞ୍ଚ ହୋଇପାରିବ ପ୍ରେଞ୍ଚ୍ ପ୍ରେସିଡେଣ୍ଟ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି ଏବଂ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ

ଆଜି ସକାଳେ ରାଷ୍ଟ୍ରପତି ଭବନଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏହି ଅବସରରେ ଶ୍ରୀ ମାକ୍ରନ୍ କହିଛନ୍ତି ଭାରତ ଏବଂ ଫ୍ରାନ୍ସ ବିଶ୍ୱର ଦୁଇଟି ମହାନ୍ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଦୁଇ ଦେଶ ମଧ୍ୟରେ ଐତିହାସିକ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ରହିଆସିଛି ଶ୍ରୀ ମାକ୍ରନ୍ଙ୍କର ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ମଧ୍ୟ ତାଙ୍କର ସାକ୍ଷାତ୍କାର୍ ହେବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ ନାଗରାଜ ଗତକାଲି ନୂଆଦିଲ୍ଲୀରେ କହିଛନ୍ତି ମହାକାଶ ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଗଭୀର ଦ୍ୱିପକ୍ଷୀୟ ସମ୍ପର୍କ ରହିଛି ସେ କହିଛନ୍ତି ସାମୁଦ୍ରିକ ସୁରକ୍ଷା ଏବଂ ସନ୍ତାସବାଦ ପ୍ରସଙ୍ଗ ଉପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରାଯିବ ରାଜନାଥ ସିଆଇଏସ୍ଏଫ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ସାଇବର ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ପ୍ରତିଟି ସ୍ତରରେ ସାଇବର ଠକେଇ ଏବଂ ଡାଟା ଚୋରିକୁ ରୋକିବା ଉପରେ ଗୁରୁତ୍ସ ଆରୋପ କରିଛନ୍ତି

ସେ କହିଛନ୍ତି ସାଇବର ଠକେଇକୁ ନିୟନ୍ତିତ କରିବାପାଇଁ ସରକାର ସ୍ପରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ପୃଥକ ପ୍ରଭାଗ ସୃଷ୍ଟି କରିଛନ୍ତି ଅର୍ଦ୍ଧସାମରିକ ବାହିନୀରେ ଅଧିକର ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାପାଇଁ ଜୋର୍ଦାର୍ ପଦକ୍ଷେପ ନେବାକୁ ଶ୍ରୀ ସିଂ ସିଆଇଏସ୍ଏଫ୍ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀକୁ ଆହ୍ନାନ କରିଛନ୍ତି ଜିଏସ୍ଟି ବିଜିନିସ୍ ଗତବର୍ଷ ଜୁଲାଇ ମାସରୁ କାର୍ଯ୍ୟକାରୀ ହୋଇଥିବା ବସ୍ତୁ ଓ ସେବାକର ଜିଏସ୍ଟି ଅଧୀନରେ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ କରଦାତା ପଞ୍ଜିକୃତ ହୋଇଛନ୍ତି

ଏଲ୍ଓସି ସିଲିଙ୍ଗ୍ ଜନ୍ମୁ କାଶ୍ମୀର ପୁଞ୍ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସୈନ୍ୟମାନେ ଆଜି ପୁଣି ଥରେ ଗୁଳିଗୋଳା ବର୍ଷଣ କରିଛନ୍ତି

ପ୍ରାୟ ଏକ ଘଣ୍ଟା ଧରି ଗୁଳିଗୋଳା ବିନିମୟ କାରି ରହିଥିଲା ଭାରତ ପକ୍ଷରୁ କେହି ମୃତାହତ ହୋଇ ନ ଥିବା ଖବର ମିଳିଛି

ଭାରତ ସରକାରଙ୍କର ପାକିସ୍ତାନରେ ମୁଜାହିର୍ଙ୍କ ଜୀବନ ସଂଘର୍ଷ ପ୍ରସଙ୍ଗ ଉତ୍ଥାପନକୁ ପ୍ରଶଂସା କରିବା ସହିତ ଶ୍ରୀ ନୁସ୍ରତ୍ ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ବିଶେଷ କରି କରାଚି ସହର ଓ ସିନ୍ଧ୍ ପ୍ରଦେଶର ସହରାଞ୍ଚଳରେ ଘଟୁଥିବା ଅତ୍ୟାଚାରକୁ ପୂର୍ବରୁ ବିଶ୍ୱସ୍ତରରେ ଉପେକ୍ଷା କରାଯାଉଥିବାର ଅଭିଯୋଗ କରିବା ସହ ପାକିସ୍ତାନରେ ଏକ ନିର୍ଦ୍ଦିଷ୍ଟ କାତିର ଲୋକଙ୍କୁ ଦଣ୍ଡବିଧାନ କରଯାଉଛି ବୋଲି କହିଛନ୍ତି କରାଚି ଏବଂ ଅନ୍ୟାନ୍ୟ ସହରାଞ୍ଚଳ ସମେତ ବଳୁଚିସ୍ତାନ ଖାଇବର୍ ପଖ୍ତୁନ୍ଖ୍ୱା ପ୍ରଦେଶ ଏବଂ କେତେକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଚାଲିଥିବା ମାନବତା ବିରୋଧରେ ଅତ୍ୟାଚାର ବନ୍ଦ୍ କରିବାପାଇଁ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବାପାଇଁ ସେ ଦକ୍ଷିଣ ଏସିଆର ପ୍ରମୁଖ ଆଞ୍ଚଳିକ ଶକ୍ତି ଏବଂ ଆନ୍ତର୍ଜାତୀୟ ଶକ୍ତିକୁ ଆହ୍ୱାନ କରିଛନ୍ତି

ଆଭ୍ୟନ୍ତରୀଣ ମନ୍ତ୍ରଶାଳୟ ମୁଖପାତ୍ର ନାଟ୍ଟିବ୍ ଦାନିସ୍ ଏହି ଆକ୍ରମଣ ପରେ ଫେସ୍ବୁକ୍ରେ ଉଲ୍ଲେଖ କରିଛନ୍ତି ଯେ ଏହି ଆକ୍ରମଣପାଇଁ କେହି ନିଜକୁ ଦାୟି କରି ନାହାନ୍ତି ତେବେ ଗତ କିଛି ମାସ ହେବ କାବୁଲ୍ ତାଲିବାନ୍ ଏବଂ ଆଇଏସ୍ର ଭୟାବହ ଆକ୍ରମଣର ସାମ୍ନା କରିଆସ୍ଟୁଛି

ୟୁରୋପୀୟ ସଂଘ ଇସ୍କାତ ଓ ଆଲୁମିନିୟମ୍ ଆମଦାନୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଲଗାଇଥିବା ନୃତନ ଆମଦାନୀ ଶୁଲ୍କ ନିୟମ ପରିସରରୁ ଅଲଗା ରହିବ ମୁନିକ୍ଠାରେ ଗତକାଲି ବ୍ୟବସାୟୀ ମ୍ରଖ୍ୟମାନଙ୍କ ଏକ ବୈଠକକୁ ସଂସ୍କୋଧନ କରି ଶ୍ରୀ ମର୍କେଲ୍ କହିଛନ୍ତି ଯେ ଏହି ଶୁଲ୍କ ପ୍ରତ୍ୟେକଙ୍କୁ ବାଧିବ ଏବଂ ୟୁରୋପୀୟ ସଂଘ ଏଥିରୁ ଅଲଗା ରହିବା ସର୍ବୋଉମ ବିକଳ୍ପ ହେବ କାବେରୀ ମିଟ୍ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନୂଆଦିଲ୍ଲୀଠାରେ କାବେରୀ ଅବବାହିକାରେ ଅବସ୍ଥିତ ରାଜ୍ୟ କର୍ଣ୍ଣାଟକ କେରଳ ତାମିଲ୍ନାଡୁ ଏବଂ ପୁଡ଼ୁଚେରୀର ପ୍ରମୁଖ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇ କାବେରୀ ଜଳ ବିବାଦକୁ ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିକଟରେ ପ୍ରଦାନ କରାଯାଇଥିବା ରାୟ କାର୍ଯ୍ୟକାରୀ କରିବା ନେଇ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ ଆବଶ୍ୟକ ଉପାୟ ସମ୍ପର୍କରେ ଆଲୋଚନା କରିଛନ୍ତି